ଗଣତି କେନ୍ଦରେ ସିସି ଟିଭି ଏବଂ ଭିଡ଼ିଓ ଗ୍ରାଫିର ମଧ୍ଧ ବ୍ୟବସ୍କା କରାଯାଇଛି

ପ୍ରତି ପ୍ରଶ୍ୱପତ୍ରରେ ଏକ ସିକ୍ରେଟ୍ କୋଡ୍ ମଧ ରହିବ ଫଳରେ ପ୍ରଶ୍ୱପତ୍ର ଭାଇରାଲ୍ ହୋଇଥିବା ସ୍କୁଲ୍ ଏବଂ ପରୀକ୍ଷାର୍ଥୀଙ୍କୁ ଚିହ୍ଟ କରାଯାଇ ପାରିବ

ଏହି ଭ୍ୟାନ୍ ଏ ଦିଗରେ ସହାୟକ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି

ଗିରଫ୍ ପରେ ଏହି ବ୍ୟବସାଯୀଙ୍କୁ ରାଉରକେଲା କୋର୍ଟ୍ରେ ହାଜର କରାଯାଇଥିଲା ଏବଂ ଅଦାଲତ ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି

ଆଗାମୀ ପାଞ ଦିନ ପର୍ଯ୍ୟନ୍ତ ଗ୍ରୀଷ୍କର ପ୍ରକୋପ ଜାରି ରହିବ ବୋଲି କୁହାଯାଇଛି

ତେବେ ଅଂଶୁଘାତ କନିତ ମୃତ୍ୟୁ ସଂଖ୍ୟା ନେଇ ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ସ୍ଚନା ଦିଆଯାଇ ନାହି